ଛତିଶଗଡ଼ ନୋଟିଫିକେସନ୍ ଛତିଶଗଡ଼ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁବ୍ରତ ସାହୁ ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଞ୍ଜପ୍ତି ପ୍ରକାଶ ପାଇବା ସହିତ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯିବ

ଇସି ବ୍ରଡ୍କାଷ୍ଟ୍ ଟାଇମ୍ ଛତିଶଗଡ଼ ମଧ୍ୟପ୍ରଦେଶ ଓ ମିକୋରାମ ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନ ନିମନ୍ତେ ସମସ୍ତ କାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳଗୁଡ଼ିକ ପାଇଁ ନିର୍ବାଚନ କମିଶନ ଆକାଶବାଣୀ ଓ ଦୂରଦର୍ଶନରେ ନିଜ ମତ ରଖିବାର ସମୟ ନିର୍ଘକ୍ଟ ଧାର୍ଯ୍ୟ କରିଛନ୍ତି

ଆକାଶବାଣୀ ଓ ଦୂରଦର୍ଶନର ସବୁ ଆଞ୍ଚଳିକ କେନ୍ଦ୍ରରୁ ସଂପୃକ୍ତ ଦଳର ପ୍ରତିନିଧି ନିଜ ନିଜର ଆଭିମୁଖ୍ୟ ପ୍ରଚାର କରିପାରିବେ

ଆକାଶବାଣୀ ଓ ଦୂରଦର୍ଶନରେ ପ୍ରଚାର ବେଳେ କୌଣସି ଦଳ ପ୍ରତିପକ୍ଷ ବିରୋଧରେ ଆପଭିଜନକ ଭାଷା ଉତ୍ତେଜନାମୂଳକ କଥା କିୟା କୌଣସି ଜାତି ଧର୍ମ ସଂପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇପାରିବେ ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଯୋଜନା ଆରମ୍ଭ ହୋଇଥିଲା ଏହାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଏହି ପ୍ରୋହାହନ ରାଶି ଘୋଷଣା କରିଛନ୍ତି ଗତକାଲି ନୂଆଦିଲ୍ଲୀଠାରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍କେ ସିଂଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ଏହି ଯୋଜନାର ସମୀକ୍ଷା କରାଯାଇଥିଲା

ଏହିସବୁ ରାଜ୍ୟ ହେଲେ ଗୁଜରାଟ ପଞ୍ଜାବ ଗୋଆ ଆନ୍ଧ୍ରପ୍ରଦେଶ ହରିଆଣା କେରଳ ତାମିଲନାଡୁ ଓ ହିମାଚଳପ୍ରଦେଶ

ଗତକାଲି ରେୱାଠାରେ ଏକ ଜନସଭାରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଉଦ୍ବୋଧନ ଦେବା ସହିତ ବିରୋଧୀ ପକ୍ଷଙ୍କୁ ସମାଲୋଚନା କରିଥିଲେ ସହରାଞ୍ଚଳ ନକୁଲ ଭାବେ ଚିତ୍ରିତ ହୋଇଥିବା କିଛି ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିବା ପ୍ରସଙ୍ଗରେ କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀ ଯେଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହାକୁ ଶ୍ରୀ ଶାହା ତୀବ୍ର ସମାଲୋଚନା କରିଥିଲେ ଯେଉଁମାନେ ଦେଶର ବିଭାଜନ ପାଇଁ ଉଦ୍ୟମ କରୁଛନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ କଂଗ୍ରେସ ଶାସନ କାଳରେ ଦେଶର ନିରାପତ୍ତାକୁ ଉପେକ୍ଷା କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି

ବିଜେପି କ୍ଷମତାକୁ ଆସିବା ପୂର୍ବର୍ ଦେଶର ଶାସନରେ ଥିବା ବିଭିନ୍ନ ଦଳକୁ ଯେଭଳି ଭାବେ ପ୍ରଧାନମନ୍ତ୍ରୀ ଥଟ୍ଟା କରୁଛନ୍ତି ତାହାକୁ ଶ୍ରୀ ଗାନ୍ଧୀ ସମାଲୋଚନା କରିଛନ୍ତି ଜେକେ ଆଟାକ୍ ଜାମ୍ମୁ କାଶ୍ମୀରର ପୁଲଓ୍ବାମା ଜିଲ୍ଲା ଅନ୍ତର୍ଗତ ନେଓ୍ବା ଅଞ୍ଚଳରେ ଥିବା ଏକ ନିରାପତ୍ତା ବାହିନୀ ଶିବିର ଉପରେ ଗତକାଲି ରାତିରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି ଏଥିରେ ଦୁଇଜଣ ସିଆର୍ପି ଯବାନ ଆହତ ହୋଇଛନ୍ତି ଯବାନମାନଙ୍କ ପାଲଟା ଗୁଳିଚାଳନାରେ ଆକ୍ରମଣକାରୀ ଚମ୍ପଟ ମାରିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ ଇଣ୍ଡିଆ ୟୁଏଇ ରାଜପଥ ବିମାନ ବନ୍ଦର ଓ ଅନ୍ୟାନ୍ୟ ଭିଭିଭୂମି କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି ପାଇଁ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ ଆଲୋଚନା କରିଛନ୍ତି ମୁମ୍ବାଇ ଆସିଥିବା ଏମିରେଟ୍ସର ଏକ ଉଚ୍ଚସରୀୟ ଦଳ ଏ ସଂପର୍କରେ ଭାରତୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି

ପୁଞ୍ଜି ନିବେଶକୁ ପ୍ରୋସାହିତ କରିବାକୁ ଭାରତ ଏକ ସ୍ୱତନ୍ତ୍ର ୟୁଏଇ ଡେସ୍କ ସ୍ଥାପନ କରିବ ଭିପି ସମିଟ୍ ଆସନ୍ତା ଗୁରୁବାରଠାରୁ ବେଲ୍ଜିୟମ୍ର ବ୍ରସେଲ୍ସଠାରେ ଆରମ୍ଭ ହେଉଥିବା ଦ୍ୱାଦଶ ଏସିଆ ୟୁରୋପ ଶିଖର ବୈଠକ ବା ଆସେମ୍ରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ଉପରାଷ୍ଟ୍ରପତି ଏମ୍ ଭେଙ୍କାୟାନାଇଡୁ ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଶିଖର ବାର୍ତ୍ତା ଏସିୟ ଓ ୟୁରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବାଣିଜ୍ୟ ନିରାପତ୍ତା ପୁଞ୍ଜିନିବେଶ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିଥାଏ ଚଳିତଥରର ମୁଖ୍ୟ ବିଷୟବସ୍ତୁ ରହିଛି ଆତଙ୍କବାଦ ଜଳବାୟୁ ପରିବର୍ତ୍ତନ ନିରନ୍ତର ବିକାଶ ଶରଣାର୍ଥୀ ସମସ୍ୟା ଉପକୂଳ ସୁରକ୍ଷା ଓ ସାଇବର ଅପରାଧ ଆଜି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ଉପରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଏହି ଶିଖର ବୈଠକରେ ଯୋଗଦେବେ

ଏହି ଅବସରରେ ଶ୍ୱୀମତୀ ସୀତାରମଣ କହିଛନ୍ତି ସ୍ୱର୍ଗତ କଲାମ କେବଳ ଜଣେ ଭଲ ବୈଜ୍ଞାନିକ ନଥିଲେ ସେ ମଧ୍ୟ ଜଣେ ଦକ୍ଷ ପ୍ରଶାସକ ସେ ଉତ୍ତମ ପ୍ରତିଭା ଚିହ୍ନଟ କରି ଉପରକୁ ଉଠାଇବାକୁ ଚେଷ୍ଟା କରୁଥିଲେ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ରୋବଟିକ୍ସ ସାଇବର୍ ସିକ୍ୟୁରିଟି ଓ ଅଟୋନମସ୍ ସିଷ୍ଟମ୍ ଆଦି ଉପରେ ଡକ୍କର କଲାମ ଗୁରୁତ୍ୱ ଆରୋପ କରିଥିଲେ ବୋଲି ସେ କହିଛନ୍ତି

ଏହିସବୁ ବ୍ଲକରେ ଆବଶ୍ୟକତାଠାରୁ କମ୍ ବୃଷ୍ଟିପାତ ହୋଇଛି ଏକ ଉଚ୍ଚସ୍ତରୀୟ ବୈଠକରେ ମରୁଡ଼ି ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି ପାଟନାଠାରେ ଏହି ଘୋଷଣା କରିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏ କ୍ଷେତ୍ରରେ ଥିବା ପୂର୍ବ କଟକଣାକୁ ଉଠାଇ ଦିଆଯାଇଛି ପର୍ଯ୍ୟଟନମନ୍ତ୍ରୀଙ୍କ ଅନୁରୋଧକ୍ରମେ ଏଭଳି ପଦକ୍ଷେପ ନିଆଯାଇଛି ପୂର୍ବରୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆଣ୍ଡାମାନ ନିକୋବର ପରିଭ୍ରମଣ ନିମନ୍ତେ ଆଗୁଆ ଅନୁମତି ନେବାର ଆବଶ୍ୟକତା ଥିଲା

ପ୍ରଥମ ରାଉଣ୍ଡ୍ରେ ସିନ୍ଧୁଙ୍କ ସହିତ ଆମେରିକାର ବିଓ୍ବେନ୍ ଝାଙ୍ଗ୍ଙ୍କ ମଧ୍ୟରେ ମୁକାବିଲା ହେବ ସେହିପରି ସାଇନା ନେହୱାଲ ହଂକର ଚ୍ୟୁ ଗାନ୍ଙ୍କ ବିପକ୍ଷରେ ଖେଳିବେ